ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲ୍କିଲ୍ଲାର ପ୍ରାଚୀର ଉପରୁ ଆକି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ଏହି ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ ଓ ଏହାର ପ୍ରାକୃତିକ ସମ୍ପଳର ବିନିଯୋଗ କରି ଉଭୟ ନିଜ ପାଇଁ ଓ ଆନ୍ତର୍ଜାତିକ ବଜାର ପାଇଁ ସାମଗ୍ରୀ ଉତ୍ପାଦନ କରିବାକୁ ପଡ଼ିବ

ଭାରତ ଏହାର ଲକ୍ଷ୍ୟ ହାସଲରେ ସଫଳ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି

ସେ କହିଛନ୍ତି ଏପରିକି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ମଧ୍ୟ ବିଶ୍ୱର ବଡ଼ବଡ଼ କମ୍ପାନିମାନେ ଭାରତରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କର୍ ଚ୍ଚନ୍ତି ପ୍ରଧାନମନ୍ତ୍ରୀ ସ୍ଥାନୀୟ ସାମଗ୍ରୀର ବ୍ୟବହାରକୁ ଦୋହରାଇ କହିଛନ୍ତି ଭାରତକୁ ମଧ୍ୟ ବିଶ୍ୱର ଚାହିଦାକୁ ପୂରଣ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ପଡ଼ିବ ଦେଶକୁ ଆଉ ଅଧିକ ଦିନ ପର୍ଯ୍ୟନ୍ତ କଞ୍ଚାମାଲ ରପ୍ତାନୀ କରିବା ଓ ବିଦେଶରୁ ସାମଗ୍ରୀ ଆମଦାନୀ କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରତରେ ପର୍ଯ୍ୟାପ୍ତ ପରିମାଣର ପ୍ରାକୃତିକ ସମ୍ବଳ ରହିଛି ଓ କେବଳ ସେଗୁଡ଼ିକରୁ ସାମଗ୍ରୀ ଉତ୍ପାଦନ କରାଯିବା ଆବଶ୍ୟକ ସେ କହିଛନ୍ତି ଭାରତକୁ ମେକ୍ ଇନ୍ ଇଣ୍ଡିଆ ଓ ମେକ୍ ଫର ଦ ୱାର୍ଲଡ ମନ୍ତ୍ର ସହ ଅଗ୍ରସର ହେବାକୁ ପଡ଼ିବ ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ କେବଳ ଆମଦାନୀ ଉପରୁ ନିର୍ଭରଶୀଳତା ସମ୍ପୂର୍ଣ୍ଣ କମ୍ କରିଦେବା ଏହାର ଅର୍ଥ ହେଉଛି ଭାରତର ଦକ୍ଷତା ସୃଜନଶୀଳତା ଓ କୁଶଳତାକୁ ଅଧିକ ମଜବୁତ କରିବା ଶ୍ରୀ ମୋଦୀ କହିଛନ୍ତି ଆତ୍ମନିର୍ଭରଶୀଳ ହେବା ପଥରେ ଆମକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ କିନ୍ତୁ ସେଗୁଡ଼ିକର ମଧ୍ୟ ସମାଧାନ ରହିଛି ସେ କହିଛନ୍ତି ସମଗ୍ର ବିଶ୍ୱ ଏକ ପରିବାର ବୋଲି ଭାରତ ସର୍ବଦା ବିଶ୍ୱାସ କରି ଆସିଛି ଓ ଭାରତ ଯେତେବେଳେ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ଉପରେ ଏହାର ଧ୍ୟାନ କେନ୍ଦ୍ରୀଭୃତ କରୁଛି ସେତେବେଳେ ଏଗୁଡ଼ିକର ମାନବୀୟ ଦିଗ ପ୍ରତି ସଚେତନ ରହୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର କିଷାନ ଆତ୍ମନିର୍ଭର ଭାରତର ଅଗ୍ରାଧିକାର କ୍ଷେତ୍ର

ଶ୍ରୀ ମୋଦୀ କହିଛନ୍ତି ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ଜଳଜୀବନ ମିଶନ ଘୋଷଣା କରାଯାଇଥିଲା

ସେ କହିଛନ୍ତି ଦେଶକୁ ଆତ୍ମନିର୍ଭରଶୀଳ କରାଇବାରେ ଡିଜିଟାଲ ଇଣ୍ଡିଆ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମ ହଜାରେ ଦିନ ଭିତରେ ଦେଶର ପ୍ରତ୍ୟେକ ଗ୍ରାମକୁ ଅପ୍ରିକାଲ୍ ଫାଇବର୍ ଯୋଗେ ସଂଯୋଗ କରାଯିବ

ଏନ୍ସିସିକୁ ଦେଶର ସୀମା ଅଞ୍ଚଳକୁ ନିଆଯିବାର ବ୍ୟବସ୍ଥା କରାଯାଉଛି

ଶ୍ରୀ ମୋଦୀ ଆତ୍ମନିର୍ଭର ଭାରତରେ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଏକ ମୁଖ୍ୟ ଭୂମିକା ନେବ ବୋଲି କହିଛନ୍ତି

ପ୍ରଧାନମନ୍ତ୍ରୀ ଆଜିଠାରୁ ଜାତୀୟ ଡିକିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ ବିଷୟରେ ଘୋଷଣା କରିଛନ୍ତି ସେ କହିଛନ୍ତି ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିପୁବ ଆଶିଦେବ ଓ ପ୍ରତ୍ୟେକ ନାଗରିକ ସ୍ୱାସ୍ଥ୍ୟ ପରିଚୟପତ୍ର ପାଇବେ ଏହି ସ୍ୱାସ୍ଥ୍ୟ ପରିଚୟପତ୍ରରେ ପ୍ରତ୍ୟେକ ରୋଗ ଏଥିପାଇଁ ଡାକ୍ତର ସୁପାରିଶ କରିଥିବା ଔଷଧ ସ୍ୱାସ୍ଥ୍ୟ ସମନ୍ଧୀୟ ବିଭିନ୍ନ ରିପୋର୍ଟ ଓ ତତ୍ସମ୍ୟନ୍ଧୀୟ ତଥ୍ୟମାନ ସ୍ଥାନ ପାଇବ ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକର ଉତ୍ପାଦନ ପର୍ଯ୍ୟାୟ ଭିଭିରେ କରାଯାଉଛି ଓ ଥରେ ବୈଜ୍ଞାନିକମାନଙ୍କଠାରୁ ସମ୍ମତି ମିଳିଯିବା ପରେ ଭାରତ ବହୁମାତ୍ରାରେ ପ୍ରତିଷେଧକ ଉତ୍ପାଦନ କରିପାରିବ ସେ କହିଛନ୍ତି କମ୍ରୁ କମ୍ ସମୟ ମଧ୍ୟରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ କୋଭିଡ୍ ପ୍ରତିଷେଧକ ପ୍ରସ୍ତୁତ କରିବା ଲାଗି ସରକାର ଯୋଜନା କରୁଛନ୍ତି ଶ୍ରୀ ମୋଦୀ କହିଛନ୍ତି ଲଦାଖକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରି ସରକାର ସେହି ଅଞ୍ଚଳର ଲୋକମାନଙ୍କର ଦୀର୍ଘଦିନର ଆଶାକୁ ପୂରଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଏହାପରେ ବର୍ତ୍ତମାନ ଲଦାଖ ବିକାଶର ଏକ ନୂଆ ପଥରେ ଅଗ୍ରସର ହେବା ସହ ଖୁବ୍ ଶୀଘ୍ର ଉଚ୍ଚଶିଖର ଛୁଇଁବ ସେ ପୁଣି କହିଛନ୍ତି ଯେଭଳି ସିକ୍କିମ ନିଜକୁ ଏକ ଜୈବିକ ରାଜ୍ୟରେ ପରିଣତ କରିଛି ସେହିଭଳି ଲଦାଖକୁ ଅଙ୍ଗାରକାମୁ ମ୍ରକ୍ତ କରିବା ଦିଗରେ ଉଦ୍ୟମ ଆରମ୍ଭ ହୋଇଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତିଭାରତ ସନ୍ତାସବାଦର ସଫଳତା ସହ ମୁକାବିଲା କରୁଛି ଯେଉଁମାନେ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କୁ ଦେଶର ବୀର ଯବାନମାନେ ଠିକଣା ଯବାବ ଦେଇଛନ୍ତି ଭାରତ ଏହାର ସ୍ୱାଧୀନତା ସଂଗ୍ରାମ ସହ ସାମ୍ରାଜ୍ୟ ବିସ୍ତାରବାଦୀ ଶକ୍ତିଗୁଡ଼ିକ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି ଭାରତର ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦାନ ସବୁଠୁ ଶୀର୍ଷରେ ଓ ଲଦାଖରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଶୀ ମୋଦୀ କହିଛନ୍ତି ବିଶ୍ୱର ଏକଚତ୍ରର୍ଥାଂଶ ଲୋକ ଦକ୍ଷିଣ ଏସିଆରେ ବାସ କରନ୍ତି ଓ ଦକ୍ଷିଣ ଏସିଆ ଦେଶଗ୍ରଡ଼ିକ ମଧ୍ୟରେ ସହଯୋଗ ଦ୍ୱାରା ଅନେକ କିଛି ସମ୍ଭବ ହୋଇପାରିବ ଏହି ଅଞ୍ଚଳର ନେତୃବୃନ୍ଦଙ୍କ ସମ୍ମୁଖରେ ଏଥିପାଇଁ ଗୁରୁଦାୟିତ୍ୱମାନ ରହିଛି ସେ ପୁଣି କହିଛନ୍ତି ଆସିଆନ୍ ଦେଶମାନେ ଭାରତର ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ଓ ଭାରତ ପାଇଁ ସେମାନଙ୍କର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ଭାରତ ଯେତିକି ପରିମାଣରେ ଶାନ୍ତି ଓ ସଦଭାବନା ଦିଗରେ କାର୍ଯ୍ୟ କରୁଛି ସେତିକି ମାତ୍ରାରେ ନିଜର ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ପ୍ରତିଶ୍ରତିବଦ୍ଧ ରହିଛି ଭାରତ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ମୌଳିକ ଡ଼ାଞ୍ଚା ବିକାଶକୁ ସରକାର ପ୍ରାଧାନ୍ୟ ଦେଇଆସୁଛନ୍ତି ଓ କାତୀୟ ମୌଳିକ ଢ଼ାଞ୍ଚା ପାଇପ୍ ଲାଇନ୍ ପ୍ରକଳ୍ପ ଏ ଦିଗରେ ଏକ ଅଗ୍ରଣୀ ପଦକ୍ଷେପ ସରକାର ଏହି ପ୍ରକଳ୍ପ ବାବଦରେ ଶହେଲକ୍ଷ କୋଟିର୍ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି

ଭାରତ ଏହାର ଜୈବ ବିବିଧତାର ସଫରକ୍ଷଣ ଓ ବିକାଶ ପାଇଁ ସଫୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ନିକଟରେ ଦେଶରେ ବାଘମାନଙ୍କର ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏସୀୟ ବ୍ୟାଘ୍ରମାନଙ୍କର ସୁରକ୍ଷା ପାଇଁ ପ୍ରକଚ୍ଚ ଖୁବ୍ଶୀଘ୍ର ଆରମ୍ଭ କରାଯିବ ଶ୍ରୀ ମୋଦୀ କହିଛନ୍ତିଡଲଫିନ୍ମାନଙ୍କର ସୁରକ୍ଷା ପାଇଁ 'ପ୍ରୋଜେକ୍ ଡଲ୍ଫିନ୍'କୁ ମଧ୍ୟ ନଦୀ ଓ ସମୁଦ୍ରରେ ଆରମ୍ଭ କରାଯିବ କୋଭିଡ୍ ଷ୍ଟାଟସ୍ ଭାରତରେ କୋଭିଡ୍ ନମୁନା ପରୀକ୍ଷା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିିିିି ରଣକୌଶଳ ସହ କୋଭିଡ୍ ନାଇଷ୍ଟିନର ମୁକାବିଲା କରାଯିବା ଯୋଗୁଁ ଏହି ସଫଳତା ମିଳିଛି ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମିଳିତ ସହଯୋଗ ଯୋଗୁଁ କୋଭିଡ ନମୁନା ପରୀକ୍ଷା ମାତ୍ରା ବୃଦ୍ଧି ପାଇଛି